ବିଚାରପତି ଅଭାବର୍ କୋର୍ଟରେ ଏକ ଲକ୍ଷରୁ ଊର୍ଭ୍ୱ ମାମଲା ପଡ଼ିରହିଛି

ଏଥିସହିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଓୟୁଏଟି କୋରାପୁଟ ସ୍ଷିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସମ୍ଭଲପୁର ବୀର ସୁରେନ୍ଦ ସାଏ ବୈଷୟିକ ବିଶ୍ୱବିଦ୍ୟାଳୟକୁ ମଧ୍ଧ ସର୍କୁଲାର ଜାରି ହୋଇଛି

ଦଶହରା ପର୍ବରେ ମାଙ୍କ ଶୋଡ଼ଷ ଉପଚାରରେ ଓ ରାଜା ପଡ଼ାଠାରେ ସାର୍ବଜନୀନ ଦୁର୍ଗାପୂଜା ତନ୍ତ ପୂଜା ବିଧିରେ ଅନୁଷିତ ହେଉଥିବା ବେଳେ ପଟ୍ଟନାୟକ ପଡ଼ା ଦୁର୍ଗା ପୂଜା ଦେବ ରୀତି ନୀତି ଅନୁଯାୟୀ ଅନୁଷିତ ହେଉଛି ଜିଲ୍ଲାର ପ୍ରମୁଖ ଦୁଇ ମଣ୍ଡପରେ ମା'ଙ୍କ ପୂଜା ଦର୍ଶନ ଏବଂ ଆଶୀର୍ବାଦ ଲାଭ କରିବା ପାଇଁ ପ୍ରବଳ ଜନସମାଗମ ହେଉଛି